ମଧ୍ୟପ୍ରଦେଶରେ ଏକକ ସଂଖ୍ୟାଗରିଷ୍ଠତା ଦଳ ଭାବେ ଉଭା ହୋଇଥିଲାବେଳେ ମିଜୋରାମରେ ମିଜୋ ଜାତୀୟ ସାମ୍ଗୁଖ୍ୟଠାରୁ ହାରିଯାଇଛି ଏବଂ ଟିଆର୍ଏସ୍ ତେଲେଙ୍ଗାନାରେ ପ୍ରନଃ କ୍ଷମତା ହାତେଇଛି

ପିଏମ୍ ପାର୍ଟନର୍ସ ଫୋରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶସ୍ତାରେ ଔଷଧ ଓ ଟୀକାକରଣ ବ୍ୟବସ୍ଥା ଜ୍ଞାନ ହସ୍ତାନ୍ତର ଏବଂ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଜରିଆରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ବିକାଶ ଲକ୍ଷ୍ୟ ହାସଲ ପାଇଁ ଭାରତ ସମର୍ଥନ କାରି ରଖିବ

ଶ୍ରୀ ମୋଦି କହିଛନ୍ତି ମନୋଭାବରେ ପରିବର୍ତ୍ତନ ସହ ଉଚ୍ଚ ସଫଳତା ପାଇଁ ଅଧିକ ବଜେଟ୍ ପ୍ରସ୍ତାବର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ମା'ର ସ୍ୱାସ୍ଥ୍ୟ ପିଲାର ସ୍ୱାସ୍ଥ୍ୟକୁ ନିର୍ଦ୍ଧାରିତ କରିଥାଏ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଭବିଷ୍ୟତର ସ୍ୱାସ୍ଥ୍ୟକୁ ଧାର୍ଯ୍ୟ କରିଥାଏ ଶ୍ରୀ ମୋଦି କହିଛନ୍ତି ନାଗରିକମାନଙ୍କ ମଧ୍ୟରେ ଭାଗିଦାରି ସଂପ୍ରଦାୟଗୁଡ଼ିକ ମଧ୍ୟରେ ଭାଗିଦାରି ଏବଂ ଦେଶଦେଶ ମଧ୍ୟରେ ଭାଗିଦାରି ନିହାତି ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି କେବଳ ଭାଗିଦାରିତା ମାଧ୍ୟମରେ ଲକ୍ଷ୍ୟ ହାସଲ ହୋଇପାରିବ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଜା ମଧ୍ୟ ଏହି ଉଦ୍ଘାଟନୀ ଉହବରେ ଉଦ୍ବୋଧନ ଦେଇଛନ୍ତି ମହିଳା ଶିଶୁ ଓ କିଶୋରମାନଙ୍କ ସ୍ପାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ତ୍ୱରାନ୍ୱିତ କରିବା ଉତ୍ତରଦାୟୀତା ଓ ଜ୍ଞାନ ବୃଦ୍ଧି ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ଶିଶୁ ଓ ମାତ୍ର ମୃତ୍ୟୁ ହାର ହ୍ରାସ କରିବା ସହ କିଶୋର ଅବସ୍ଥା ଶିଶ୍ରୁ ନବକାତ ଶିଶ୍ରୁ ଓ ମାତୃସ୍ୱାସ୍ଥ୍ୟରେ ବିକାଶ ଆଶିବାରେ ଜ୍ଞାନବୃଦ୍ଧି ଲକ୍ଷ୍ୟରେ ଏହି ଫୋରମର ଆୟୋଜନ କରାଯାଇଛି

ଯାହାର ଲକ୍ଷ୍ୟ ହେଉଛି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଭାଗିଦାରି ସ୍ଥାପନ କରିବା ପାର୍ଲାମେଣ୍ଟ ଆଡ୍ଜର୍ନ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ହେବାରୁ ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି ସଭାକାର୍ଯ୍ୟ ଆରମ୍ଭ ହେଲା ମାତ୍କେ କଂଗ୍ସ ସଦସ୍ୟମାନେ ସଭାଗୃହର ମଧ୍ୟଭାଗରେ ରାଫେଲ ଯୁଦ୍ଧ ବିମାନ କିଣାରେ ଅନିୟମିତତା ଅଭିଯୋଗ ବିରୁଦ୍ଧରେ ସ୍କୋଗାନମାନ ଦେଇଥିଲେ ଏକ ମିଳିତ ସଂସଦୀୟ କମିଟି ଦ୍ୱାରା ଏହାର ଯାଞ୍ଚ ଦାବିରେ ହଟ୍ଟଗୋଳ କରିଥିଲେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ନଦୀ ଉପରେ ବନ୍ଧ ନିର୍ମାଣ ପ୍ରତିବାଦରେ ଏବଂ କାବେରୀ ଅବବାହିକାରେ ବସବାସ କରୁଥିବା କୃଷକମାନଙ୍କୁ ସୁରକ୍ଷା ଦେବା ଦାବିରେ ହୋହଲ୍ଲା କରିଥିଲେ

ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଦାବିରେ ଶିବସେନା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ଏଭଳି ହଟ୍ଟଗୋଳ ଦୃଷ୍ଟିରୁ ବାଚସ୍କତି ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ସଭାକାର୍ଯ୍ୟକୁ ମୁଲତବୀ ରଖିଥିଲେ ସଭାକାର୍ଯ୍ୟ ପୁଣି ଆରନ୍ତ ହେବା ପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଲା ନାହିଁ ଫଳରେ ବାଚସ୍କତି ସଭାକାର୍ଯ୍ୟକୁ ମୁଲତବୀ ରଖିଛନ୍ତି ପୂର୍ବରୁ କର୍ଣ୍ଣାଟକର ନବନିର୍ବାଚିତ ସଦସ୍ୟ ଭିଏସ୍ ଉଗ୍ରପା ଏବଂ ଏଲ୍ଆର୍ ଶିବରାମେ ଗୌଡ଼ା ପଦ ଓ ଗୋପନୀୟତାର ଶପଥପାଠ କରିଥିଲେ

ପ୍ରେସିଡେଣ୍ଟ୍ ଭିଜିଟ ମିଆଁମାରରେ ଶାନ୍ତି ସ୍ଥାପନ ଜାତୀୟ ସ୍ତରୀୟ ବୁଝାମଣା ଓ ଆର୍ଥିକ ସୁଧାରକୁ ଆଗେଇ ନେବା ପାଇଁ ଭାରତ ସମର୍ଥନ କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ନାପିତଠାରେ ଗତକାଲି ତାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଭୋକିସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ମିଆଁମାରର ଏକତା ଓ ଅଖକ୍ତତା ବିନା ମିଆଁମାର ସଂଲଗ୍ନ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ସଂଯୋଗତା ସମୃଦ୍ଧି ଓ ବିକାଶ ଆଶିବା ପାଇଁ ନୂଆଦିଲ୍ଲୀର ଉଦ୍ୟମ ସଫଳ ହୋଇପାରିବ ନାହିଁ ଦକ୍ଷତା ବୃଦ୍ଧି ବାଣିଜ୍ୟ କାରବାର ବୃଦ୍ଧି ଓ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ଜରିଆରେ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଫପର୍କକୁ ମଜବୁତ କରିବା ପାଇଁ ଉଭୟ ଦେଶର ଉଦ୍ୟମ ପ୍ରତି ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଦୁଇଦେଶ ମଧ୍ୟରେ ବୌଦ୍ଧ ଧର୍ମର ପରମ୍ପରା ଓ ସାଂସ୍କୃତିକ ସଂପର୍କ ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଥିବାରୁ ଉଭୟ ଦେଶ ମଧ୍ୟରେ ଆବେଗପୂର୍ଣ୍ଣ ସଂପର୍କ ରହିଆସିଛି ଆସେମ୍ଲି ପୋଲ୍ସ କଂଗ୍ରେସ ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିଠାରୁ କ୍ଷମତା ଛଡାଇ ନେଇଥିଲାବେଳେ ମଧ୍ୟପ୍ରଦେଶରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି

ଜଣେ ବିଏସ୍ପି ପ୍ରାର୍ଥୀଙ୍କର ବିୟୋଗରେ ରାମଗଡ଼ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇନାହିଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ବିଧାୟକମାନଙ୍କର ଏକ ବୈଠକ ଆଜି ସକାଳେ ଜୟପୁରଠାରେ ଆରମ୍ଭ ହୋଇଛି ଏହି ବୈଠକରେ ନବନିର୍ବାଚିତ ବିଧାୟକମାନଙ୍କ ମତାମତକୁ ପାର୍ଟିର ହାଇକମାଣ୍ଡଙ୍କୁ ଜଣାଇ ଦିଆଯିବ ଆମର ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବା ପୂର୍ବରୁ ପାର୍ଟିର ବିଧାୟକମାନଙ୍କର ଏକ ବୈଠକ ପୁଣି ଥରେ ସନ୍ଧ୍ୟାରେ ବସିବ

ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି କଂଗ୍ରେସକୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି

ତେଲେଙ୍ଗାନାରେ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରି ଟିଆର୍ଏସ୍ ପୁଣି ଥରେ କ୍ଷମତାକୁ ଫେରିଛି

ବିଧାୟକ ଦଳର ନେତା ନିର୍ବାଚନ କରିବା ପାଇଁ ଟିଆର୍ଏସ୍ର ବିଧାୟକ ଦଳ ବୈଠକ ଆଜି ହାଇଦ୍ରାବାଦରେ ବସିବ ପାର୍ଟି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ ଇଏସ୍ଏଲ୍ ନରସିଂହନ୍ଙ୍କୁ ଫଳାଫଳ ବିଷୟ ଜଣାଇଥିଲେ ମିଜୋ ଜାତୀୟ ସାମ୍ମୁଖ୍ୟ ଏମ୍ଏନ୍ଏଫ୍ ମିଜୋରାମରେ କଂଗ୍ରେସକୁ ଗାଦିଚ୍ୟୁତ କରିଛି

ଏଏନ୍ଏଫ୍ ସଭାପତି ତଥା ଭାବୀ ମୁଖ୍ୟମନ୍ତ୍ରୀ ଜୋରାମ୍ ଥାଙ୍ଗା ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ କେରାଜଶେକରନ୍ଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ ନବନିର୍ବାଚିତ ବିଧାୟକମାନେ ଆଇଜଲ୍ଠାରେ ଏକ ବୈଠକରେ ମିଳିତ ହୋଇ ଶ୍ରୀ ଥାଙ୍ଗାଙ୍କୁ ପାର୍ଟିର ବିଧାୟକ ଦଳ ନେତା ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରିଚ୍ଛନ୍ତି ମଧ୍ୟପ୍ରଦେଶ ପାଇଁ କଗ୍ରେସ ପାର୍ଟିର ବରିଷ୍ଣ ନେତା ଏକେ ଆଣ୍ଟ୍ରୋନିଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଥିଲା ବେଳେ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଛତିଶଗଡ଼ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ବିଧାନସଭା ନିର୍ବାଚନଗୁଡ଼ିକରେ କଗ୍ରେସର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି ତେଲେଙ୍ଗାନାରେ ବିପୁଳ ବିଜୟ ପାଇଁ ଶ୍ରୀ ମୋଦି ଟିଆର୍ଏସ୍ ମୁଖ୍ୟ କେଚନ୍ଦ୍ରଶେଖର ରାଓ ଏବଂ ମିଜୋରାମରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ମିଜୋ ଜାତୀୟ ସାମ୍ମୁଖ୍ୟକୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ବିଜେପି ଜନାଦେଶକୁ ସମ୍ମାନର ସହ ଗ୍ରହଣ କର୍ଚ୍ଛି କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ ଗାନ୍ଧୀ କହିଛନ୍ତି ଯେ ବିଧାନସଭା ନିର୍ବାଚନର ଫଳାଫଳ ହେଉଛି କଂଗ୍ରେସକର୍ମୀ କ୍ଷୁଦ୍ର ବ୍ୟବସାୟୀ ଏବଂ କୃଷକମାନଙ୍କର ବିଜୟ ଆସାମ ପଞ୍ଚାୟତ ପୋଲ୍ସ ଆସାମରେ କଡ଼ା ନିରାପତ୍ତା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି

ହକି ଭୁବନେଶ୍ୱରଠାରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତାର କ୍ପାର୍ଟର ଫାଇନାଲ୍ଗୁଡ଼ିକରେ କିଏ କାହା ସହ ଖେଳିବ ତାହା ସ୍ଥିର ହୋଇଛି ଆୟୋଜକ ଦଳ ଭାରତ ଦୁଇଥର ବିଜେତା ଅଷ୍ଟ୍ରେଲିଆ ଆର୍ଜେଷ୍ଟିନା ଓ ଜର୍ମାନୀ ନିଜ ନିଜର ପୁଲ୍ ମ୍ୟାଚ୍ଗୁଡ଼ିକରେ ଶ୍ରେଷସ୍ଥାନ ହାସଲ କରି ସିଧାସଳଖ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚୁଛନ୍ତି ଙ୍ଗଳଣ୍ଡ ଫ୍ରାନ୍ନ ବେଲ୍ଜିୟମ ଓ ନେଦରଲ୍ୟାଣ୍ଡ କ୍ରସ୍ ଓଭର୍ ମ୍ୟାଚ୍ଗୁଡ଼ିକରେ କିତି କ୍ୱାର୍ଟର ଫାଇନାଲ୍କୁ ଉଠିଛନ୍ତି

ଆସନ୍ତାକାଲି ଭାରତ ନେଦରଲ୍ୟାଣ୍ଡକୁ ଭେଟୁଥିଲାବେଳେ ବେଲ୍ଜିୟମ୍ କର୍ମାନୀକୁ ଭେଟିବ